ଏବେ ଶେଷକୃତ୍ୟ ସମ୍ପାଦିତ ହେଉଛି ପ୍ରଧାନମନ୍ତ୍ରୀ ମୋଦି ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଆଜି ଚେନ୍ନାଇରେ ସ୍ୱର୍ଗତ ନେତାଙ୍କ ଶେଷ ଦର୍ଶନ କରିଚ୍ଚନ୍ତି

ତାଙ୍କର ଅନ୍ତିମ ଯାତ୍ରା ରାକାଜୀ ହଲ୍ଠାରୁ ଆରମ୍ଭ ହୋଇ ମରିନା ବିଚ୍ସ୍ଥିତ ଆନ୍ଧା ମେମୋରିଆଲ୍ଠାରେ ପହଞ୍ଚିଛି ଯେଉଁଠାରେ ଆକି ସନ୍ଧ୍ୟାରେ ତାଙ୍କର ମରଶରୀରକୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମାଧିସ୍ଥ କରାଯିବ ସ୍ୱର୍ଗତ କରୁଣାନିଧିଙ୍କ ମରଶରୀରକୁ ବହନ କରି ଆଶୁଥିବା ଯାନର ଆଖପାଖ ରାସ୍ତାରେ ବିଶାଳ ଜନସମୁଦ୍ର ଦେଖିବାକୁ ମିଳିଥିଲା ହଜାର ହଜାର ଦଳୀୟ କର୍ମୀ ଦଳୀୟ ପାତାକା ଧରି ସ୍ୱର୍ଗତ ନେତାଙ୍କ ସପକ୍ଷରେ ସ୍ଲୋଗାନମାନ ଦେଇଥିଲେ ଦିବଂଗତ ନେତାଙ୍କ ଅନ୍ତିମ ଯାତ୍ରା କାଳରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବାପାଇଁ ଡିଏମ୍କେ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ଜନସାଧାରଣଙ୍କ ଶ୍ରଦ୍ଧାଞ୍ଚଳି ଅର୍ପଣ ପାଇଁ ପୂର୍ବତନ ତାମିଲ୍ନାଡୁ ମୁଖ୍ୟମନ୍ତ୍ରୀଙ୍କ ମରଶରୀରକୁ ଆଜି ପୂର୍ବାହୁରେ ରାଜାଜୀ ହଲ୍ଠାରେ ରଖାଯାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟପାଳ ବନ୍ୱାରିଲାଲ ପୁରୋହିତ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ୍ ଏବଂ ପନ ରାଧାକ୍ରିଷନ୍ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଚେନ୍ନାଇରେ ସ୍ୱର୍ଗତ ନେତାଙ୍କର ଶେଷ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଡିଏମ୍କେ ମୁଖ୍ୟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ତାମିଲ୍ନାଡ଼ୁରେ ସାତଦିନିଆ ଶୋକ ଘୋଷଣା କରାଯାଇଛି ଦିଲ୍ଲୀ ଏବଂ ସମସ୍ତ ରାଜ୍ୟର ରାଜଧାନୀରେ କାତୀୟ ପତାକା ଅର୍ଦ୍ଧନମିତ ରହିଛି କେନ୍ଦ୍ର ସରକାର ମଧ୍ୟ ଆଜି ସମଗ୍ର ଦେଶରେ ଶୋକ ଦିବସ ପାଳନ କର୍ରଛନ୍ତି

ଆଜି ସକାଳେ ଲୋକସଭାର ବୈଠକ ଆରମ୍ଭ ହେବାକ୍ଷଣି ବାଚସ୍କତି ସ୍ରମିତ୍ରା ମହାଜନ କହିଥିଲେ ଦେଶ ଜଣେ ଜନନେତାଙ୍କୁ ହରାଇଲା ତାଙ୍କୁ ଜଣେ ଦ୍ରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବେ ବର୍ଷନା କରି ଶ୍ରୀମତୀ ମହାଜନ କହିଥିଲେ ଡିଏମ୍କେ ମ୍ରଖ୍ୟ ସାଧାରଣ ଜନତାଙ୍କପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବା ସହିତ ବିଶେଷକରି ସେ ଅବହେଳିତ ଏବଂ ନିଷ୍ପେଷିତମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେକିୟା ନାଇଡୁ କରୁଣାନିଧିଙ୍କୁ ଜଣେ ଦକ୍ଷ ପ୍ରଶାସକ ଉତ୍ତର୍ଗୀକୃତ ସାମାଜିକ କର୍ମୀ ଏବଂ ଜଣେ ପ୍ରମୁଖ ରାଜନୀତି ବିଶାରଦ ବୋଲି ରାଜ୍ୟସଭା ବୈଠକରେ ଅଭିହିତ କରିଛନ୍ତି ପରେ ଉଭୟ ସଭାରେ ସାଂସଦମାନେ ଦିବଂଗତ ନେତାଙ୍କ ସମ୍ମାନାର୍ଥେ ନିରବ ପ୍ରାର୍ଥନା କରିଥିଲେ କରୁଣାନିଧି ଟ୍ରିବ୍ୟୁଟ୍ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର କିତେନ୍ଦ୍ର ସିଂ କହିଛନ୍ତି କରୁଣାନିଧି ତାମିଲ୍ନାଡୁ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଏବଂ ସମଗ୍ର ଦେଶର ରାଜନୀତିରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା କଂଗ୍ରେସ ପାର୍ଲାମେଷ୍ଟାରୀ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଡିଏମ୍କେ ମୁଖ୍ୟଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏମ୍କେ ଷ୍ଟାଲିନ୍ଙ୍କୁ ଲେଖିଥିବା ଏକ ପତ୍ରରେ ଶ୍ରୀମତୀ ଗାନ୍ଧି ସାମାଜିକ ନ୍ୟାୟ ଏବଂ ତାମିଲ୍ନାଡ଼ୁରେ ବିକାଶ ଉନ୍ନତି ଓ ପ୍ରଗତି ଆଦିରେ ଶ୍ରୀ କରୁଣାନିଧି ସବୁବେଳେ ତତ୍ପର ଥିବା ଉଲ୍ଲେଖ କରିଛନ୍ତି

ଆର୍ଏସ୍ ଇଲେକ୍ସନ୍ ରାଜ୍ୟସଭା ଉପାଧ୍ୟକ୍ଷ ପଦପାଇଁ ଶାସକ ମେଣ୍ଟ ଏନ୍ଡିଏରୁ ହରିବଂଶ ନାରାୟଣ ସିଂ ଓ କଂଗ୍ରେସରୁ ବିକେ ହରିପ୍ରସାଦ ପ୍ରାର୍ଥୀ ହୋଇଛନ୍ତି ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ସେମାନେ ସେମାନଙ୍କର ମନୋନୟନ ପତ୍ର ଦାଖଲ କରିଛନ୍ତି ଆସନ୍ତାକାଲି ପୂର୍ବାହ୍ନରେ ରାଜ୍ୟସଭା ଉପାଧ୍ୟକ୍ଷ ପଦପାଇଁ ନିର୍ବାଚନ ହେବ ସଚିବାଳୟ ପକ୍ଷରୁ କୁହାଯାଇଛି ମୌଖିକ ଭୋଟ୍ରେ ମତଦାନ ହେବ ଯଦି ଡିଭିଜନ୍ ହୁଏ ତେବେ ଭୋଟିଂ ମାଧ୍ୟମରେ ମତଦାନ କରାଯିବ ହରିବଂଶ ନାରାୟଣ ସିଂ ବିହାରରୁ କଣେ ବରିଷ୍ଠ ସାମ୍ଘାଦିକ ଓ କେଡିୟୁ ତାଙ୍କୁ ପ୍ରାର୍ଥୀ କରାଇଛି ଅନ୍ୟପକ୍ଷରେ ବିକେ ହରିପ୍ରସାଦ କର୍ଷ୍ଣାଟକକୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ଗତମାସରେ ପ୍ରଫେସର ପିଜେ କୁରିଏନ୍ ଅବସର ନେବା ପରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଖାଲିପଡ଼ିଛି ଇତିମଧ୍ୟରେ ତେଲୁଗୁଦେଶମ ପାର୍ଟି ହରିପ୍ରସାଦଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି

ଆଜି ନ୍ତଆଦିଲ୍ଲୀରେ ଗଣମାଧ୍ୟମ ସହ ବାର୍ତ୍ତାଳାପବେଳେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏ ବିଷୟରେ ସୂଚନା ଦେଇଛନ୍ତି ସେ କହିଛନ୍ତି ଏହାଦ୍ୱାରା ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ପ୍ରଭାବ ଏବଂ ଉପଳହ୍ଚତାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ

ମନ୍ତ୍ରୀ କହିଛନ୍ତି ସଞ୍ଚୟ ତଥା ଚଳନ୍ତି ଖାତା ଅର୍ଥ ହସ୍ତାନ୍ତରଣ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଏବଂ ବ୍ୟାବସାୟିକ ଅର୍ଥ ପ୍ରଦାନ ସମେତ ବିଭିନ୍ନ ସେବା ଏହି ଆଇପିପିବି ପ୍ରଦାନ କରିପାରିବ ଏସ୍ସି କାଠୁଆ କେସ୍ କାଠ୍ରଆ ଗଣବଳାକାର ଓ ହତ୍ୟା ମାମଲାର ଜଣେ ମ୍ରଖ୍ୟ ସାକ୍ଷୀଙ୍କ ଆବେଦନ ଉପରେ ସୁପ୍ରିମ୍କୋର୍ଟ ଜମ୍ମୁ କାଶ୍ମୀର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି ଏକ ମିଥ୍ୟା ବଳାକାର ମାମଲାରେ ରାଜ୍ୟ ପ୍ରଲିସ୍ ତାହାର ହାଜତ୍ରେ ଶାରୀରିକ ନିର୍ଯାତନା ଦେଇଥିବାର ସେ ଅଭିଯୋଗ କରିଛନ୍ତି ପ୍ରଧାନ ବିଚାରପତି ଦୀପକ୍ ମିଶ୍ର ଜଷ୍ଟିସ୍ ଏନ୍ଏନ୍ ଖାନ୍ୱିଲ୍କର ଓ ଡି ୱାଇ ଚନ୍ଦ୍ରଚଡ଼ଙ୍କ ଖଣ୍ଡପୀଠ ହୁସେନ୍କୁ ପୁଲିସ୍ ହାକତରେ ଶାରୀରିକ ନିର୍ଯାତନା ଦିଆଯାଇଥିଲା ଓ ଏ କ୍ଷେତ୍ରରେ ନ୍ୟାୟିକ ହସ୍ତକ୍ଷେପ ଆବଶ୍ୟକ ଥିଲାବୋଲି ବରିଷ୍ଠ ଓକିଲ ଇନ୍ଦିରା ଜୟସିଂଙ୍କ ଯୁକ୍ତିକୁ ବିବେଚନା କରିଛନ୍ତି ସପ୍ତାହେ ଭିତରେ ଜବାବ ଦେବାକୁ ଖଶ୍ଚପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏସ୍ସି ଜେଲ୍ ରିଫର୍ମସ୍ ସୁପ୍ରିମ୍କୋର୍ଟ ଆଜି କହିଛନ୍ତି କଏଦୀଙ୍କ ସଂଖ୍ୟାବୃଦ୍ଧି ସମେତ ଜେଲ୍ରେ ଉପୁଜୁଥିବା ଅନ୍ୟାନ୍ୟ ସମସ୍ୟା ଉପରେ ଅନୁଧ୍ୟାନ କରିବାପାଇଁ ଅବସରପ୍ରାପ୍ତ ସୁପ୍ରିମ୍କୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ଏହି ମାମଲାଗୁଡ଼ିକର ସମାଧାନପାଇଁ ଆବଶ୍ୟକ ପଦକ୍ଷେପ ପାଇଁ କମିଟି ପରାମର୍ଶ ପ୍ରଦାନ କରିବ କୋର୍ଟ କହିଛନ୍ତି ଜେଲ୍ ସଂସ୍କାର କମିଟିରେ କେନ୍ଦ୍ର ସରକାରଙ୍କର ଦୁଇରୁ ତିନି ଜଣ ଅଧିକାରୀ ସଦସ୍ୟ ରହିବେ ଏବଂ ସେମାନେ ସମଗ୍ର ଦେଶରେ ଜେଲ୍ରେ କାଳାତିପାତ କରୁଥିବା ମହିଳା ବନ୍ଦୀମାନଙ୍କ ସମେତ ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିବେ ଏଚ୍ସି ରାହୁଲ୍ ଗାନ୍ଧି ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଆୟକର ବିଭାଗ ବିପକ୍ଷରେ ନିର୍ଦ୍ଦେଶ ଦେବାପାଇଁ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧିଙ୍କ ତରଫରୁ କରାଯାଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶ୍ରୀ ଗାନ୍ଧିଙ୍କୁ କୌଣସି ସହାୟତା ଦେବାପାଇଁ ରାଜି ହୋଇ ନାହାନ୍ତି

ବରିଷ୍ଠ ଆଇନଜୀବୀ ଅରବିନ୍ଦ୍ ପି ଦାତାର ରାହ୍ରଲ ଗାନ୍ଧିଙ୍କ ପକ୍ଷର ହାଜର ହୋଇଥିବାବେଳେ ଅତିରିକ୍ତ ସିଲିସିଟର୍ କେନେରାଲ୍ ତୃଷାର୍ ମେହେଟା ଆୟକର ବିଭାଗର ପ୍ରତିନିଧିତ୍ୱ କରିଥିଲେ

ଏହି ଅଭିଯାନ ସମୟରେ ପୂର୍ବରୁ ଜଣେ ପାରା କମାଣ୍ଡୋ ଗୁରୁତର ଆହତ ହୋଇଥିଲେ ଆହତ କମାଣ୍ଡୋ ସେନା

ନିରାପତ୍ତା ବିଭାଗ ସୂତ୍ରରୁ ଜଣାପଡ଼ିଛି ବାରମୁଲ୍ଲା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟସ୍ଥ ଉରି ସେକ୍ଟର ଦେଇ ଏହି ଆତଙ୍କବାତୀମାନେ ଅନୁପ୍ରବେଶ କରିଥିବା ଅନୁମାନ କରାଯାଉଛି ନେପାଳ ପିଲ୍ଗ୍ରୀମ୍ କୈଳାସ ମାନସରୋବର ଯାତ୍ରାରୁ ଫେରୁଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ ନେପାଳର ସିମିକୋଟ୍ରୁ ଖାଲି କରାଯାଇଛି

ଜଷ୍ଟିସ୍ ଅରୁଣ ମିଶ୍ରା ଓ ୟୁ ୟୁ ଲଳିତଙ୍କୁ ନେଇ ଗଠିତ ବେଞ୍ ଏହି ଗୋଷୀକୁ ଚେତାବନୀ ଦେଇ କହିଛନ୍ତି କୋର୍ଟ ଏହି କମ୍ପାନୀର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବିକ୍ରିକରି ବାକି ପଡ଼ିଥିବା ଘରବାଡ଼ି ପ୍ରକହର ନିର୍ମାଣ ଖର୍ଚ୍ଚ ଭରଣା କରିବେ

ଆମ୍ରାପଲିର ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କମ୍ପାନୀଗୁଡ଼ିକ ଏପର୍ଯ୍ୟନ୍ତ ସଂଗ୍ରହ କରିଥିବା ଏବଂ ପୈଠ କରିଥିବା ଅର୍ଥ ପରିମାଣ ଉପରେ ସମ୍ପର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ମୁମ୍ଘାଇ ଫାୟାର୍ ମୁମ୍ୟାଇର ଚେମ୍ବୁର ନିକଟସ୍ଥ ମହୁଲଗାଓଁ ଅଞ୍ଚଳରେ ଥିବା ଭାରତ ପେଟ୍ରୋଲିୟମ୍ ବିପିସିଏଲ୍ ତୈଳ ବିଶୋଧନାଗାରରେ ଆକି ଅପରାହ୍ନରେ ଏକ ବଡ଼ଧରଣର ବିଫ୍ଫୋରଣ ଏବଂ ପରେ ପରେ ଅଗ୍ନିକାଣ୍ଡ ଘଟିଛି ବିପିସିଏଲ୍ ପକ୍ଷରୁ ପ୍ରକାଶିତ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଏଥିରେ ଦୁଇ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି